ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ପତ କମିଶନର ସୁନୀଲ ଅରୋଡ଼ା ଓ ଅଶୋକ ଲାଭାସା ଯୋଧପୁର କୋଟା ଓ ଉଦୟପୁର ଡିଭିଜନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଅନ୍ୟ ବରିଷ୍ଣ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କର୍ୁଛନ୍ତି

ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଆକି ସନ୍ଧ୍ୟାରେ କୟପୁରରେ ଯାଇ ପହଞ୍ଚବେ

ସେ କହିଛନ୍ତି ବସ୍ତର ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁସଂଖ୍ୟକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରି କିଛି ଅଗଣତାନ୍ତିକ ତତ୍ତ୍କ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି

ପ୍ରଧାନମନ୍ତ୍ରୀ ତାଙ୍କ ଅନ୍ଧିକାପୁର ନିର୍ବାଚନ ସଭା ପରେ ମଧ୍ୟପ୍ରଦେଶ ଯାତ୍ରା କରିବେ ସେଠାରେ ସେ ମହାକୋଶଳ ଓ ଚମ୍ବଲ ଅଞ୍ଚଳରେ ଦୁଇଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ

ଏହି ତାଲିକାରେ ଅକ୍କୁଲ ରାଜାୟା ମେଢ଼କ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ଏବଂ ଦେବେନ୍ଦ୍ର କରୁଣାକର ନାମ୍ପାଲି ତଥା ଡକ୍ଟର ଭିପାଲା ସାରଦା ଖାମାମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ କେନ୍ଦ୍ରୀୟ ନିର୍ବାଚନ କମିଟି ଗତକାଲି ନ୍ତଆଦିଲ୍ଲୀରେ ଏହି ପ୍ରାର୍ଥୀମାନଙ୍କ ନାମ ଚୃଡ଼ାନ୍ତ କରିଛି ମିଜୋରାମ ମିକୋରାମରେ ନିର୍ବାଚନ ପ୍ରଚାର କ୍ରମଶଃ ସରଗରମ ହେଉଛି

କେଡିୟୁ ମଞ୍ଜୁ ଜନତା ଦଳ ୟୁନାଇଟେଡ୍ ବିହାରର ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଦଳରୁ ନିଲମ୍ବନ କରିଛି ମୁଜାଫରପୁର ବାଳିକା ଆଶ୍ରମ ମାମଲାରେ ତାଙ୍କ ବିରୁଦ୍ଧରେ ଥିବା କଥିତ ଅଭିଯୋଗ ବଳରେ ଶ୍ରୀମତୀ ବର୍ମା ଗିରଫ୍ ହେବାର ସମ୍ଭାବନା ରହିଛି ସିବିଆଇ ଚଢ଼ଉ ବେଳେ ତାଙ୍କ ଘରୁ ମିଳିଥିବା ଅସ୍ତ୍ରଶସ୍ତ ଯୋଗୁଁ ତାଙ୍କ ବିରୋଧରେ ଅସ୍ତଶସ୍ତ ଆଇନ୍ ଅଧୀନରେ ଏଭଳି ପଦକ୍ଷେପ ନିଆଯାଇପାରେ

ସେଥିପାଇଁ ମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ଏହି ମନ୍ଦିରକୁ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି ଏହି ରାୟ ଆୟାପ୍ପା ରୀତିନୀତିର ବିରୋଧାଚରଣ କରୁଛି ବୋଲି କହି ବିଭିନ୍ନ ସଂଗଠନ ଏହାକୁ ବିରୋଧ କରୁଛନ୍ତି ତେଣୁ ସୟାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ନିରାପତ୍ତା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି

ଶ୍ରୀ ଗଡ଼କରୀ କହିଛନ୍ତି ଦ୍ୱିତୀୟ ଟ୍ରାଞ୍ଚିକୁ କାର୍ଯ୍ୟକାରୀ କରାଗଲେ ଅଧିକ ରାଜସ୍ୱ ଆଦାୟ ହୋଇପାରିବ

ପଥ କର ଆଦାୟ ସମ୍ପର୍କୀତ ପ୍ରତ୍ୟେକ କ୍ଷେତ୍ରରେ ସରକାର ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଆଭିମୁଖ୍ୟ କାରି ରଖିବେ ବୋଲି ଶ୍ରୀ ଗଡ଼କରୀ ପୁଞ୍ଜିନିବେଶକାରୀମାନଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଏସ୍ସି ସିବିଆଇ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଶି କରି ସୁପ୍ରିମକୋର୍ଟ କେନ୍ଦ୍ରୀୟ ସତର୍କତା ଆୟୋଗ ବା ସିଭିସିର ରିପୋର୍ଟ ଯଉମୁଦଦିଆ ଲଫାପାରେ ଶ୍ରୀ ବର୍ମାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଭିସି ରିପୋର୍ଟ ଉପରେ ନିଜର ମତାମତ ଦେବାପାଇଁ ସର୍ବୋଚ୍ଚ ଅଦାଲତ ସିବିଆଇ ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ ତେବେ ସିଭିସି ରିପୋର୍ଟ ସେ ପାଇନଥିବାରୁ ଏହାର ନକଲ ତାଙ୍କୁ ଦେବାକୁ ଶ୍ରୀ ବର୍ମା ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ମାମଲାର ଶୁଣାଣି କରି ଆଲୋକ ବର୍ମାଙ୍କ ସମ୍ପର୍କିତ ସିଭିସି ରିପୋର୍ଟର ନକଲ ଆଟର୍ଷ୍ଣି ଜେନେରାଲ ଓ ସଲିସିଟର କେନେରାଲଙ୍କୁ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତା ସୋମବାର ସୁଦ୍ଧା ଶ୍ରୀ ଆଲୋକ ବର୍ମାଙ୍କୁ ଏ ସଂକ୍ରାନ୍ତରେ ତାଙ୍କର ଜବାବ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ପଡିବ ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ଅପରପକ୍ଷରେ ସିଭିସି ରିପୋର୍ଟ ପାଇବା ପାଇଁ ସିବିଆଇର ସ୍ୱତନ୍ତ ନିର୍ଦ୍ଦେଶକ ରାକେଶ ଅସ୍ତାନା ଯେଉଁ ଆବେଦନ କରିଥିଲେ ସର୍ବୋଚ୍ଚ ଅଦାଲତ ତାହାକୁ ଖାରଜ କରିଦେଇଛନ୍ତି ଶ୍ରୀ ବର୍ମାଙ୍କୁ ସରକାର ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ପରେ ସେ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ମକଦ୍ଦମା କରିଛନ୍ତି ଓଡ଼ିଶା ଆସେମ୍ଲି ଆକିଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି

ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତକାଲି ଶାସକ ବିଜେଡ଼ି କଂଗ୍ରେସ ଏବଂ ବିଜେପିର ପ୍ଚଥକ ପୃଥକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ବିରୋଧି ଦଳଗୁଡ଼ିକ କୃଷକ ଶିକ୍ଷକ ବେକାରୀ ଆଇନ୍ ଶୃଙ୍ଗଳା ଜଗନ୍ନାଥ ମନ୍ଦିରରେ ଅନୀୟମିତତା ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ଗୃହରେ ଉହ୍ରାପନ କରିବାର ସମ୍ଭାବନା ରହିଛି ଅନ୍ୟ ପକ୍ଷରେ ଶାସକ ବିଜେଡ଼ି ଦଳ ମହାନଦୀ ଜଳ ବର୍ଷ୍ଣନ ଶସ୍ୟର ସର୍ବନିମୁ ସହାୟକ ମୂଲ୍ୟ ବୃଦ୍ଧି ଏବଂ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିପାରେ ରାଠୋର ପ୍ରେସ୍ ଡେ ଜାତୀୟ ପ୍ରେସ୍ ଦିବସ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ସାମ୍ଭାଦିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ଏହି ଅବସରରେ ସେ ମଧ୍ୟ ଛାପା ଗଣମାଧ୍ୟମର ଉଚ୍ଚ ମାନ ଏବଂ ନୀତିରକ୍ଷା କ୍ଷେତ୍ରରେ ନିଜର ଦାୟିତ୍ୱ ନିର୍ବାହ କରିଥିବାରୁ ଭାରତୀୟ ପ୍ରେସ୍ ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି ସାଇକ୍ଲୋନ ଗକ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ଗଜ' ଆଜି ପ୍ରତ୍ୟୁଷରେ ତାମିଲନାଡୁର ନାଗିପାଟିନମ୍ ଓ ବେଦରନ୍ୟମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସହ ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଡିଣ୍ଡିଗଲ ନିକଟରେ କେନ୍ଦ୍ରୀଭୂତ ହୋଇଛି ଏହା କ୍ରମଶଃ ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

କ୍ଷୟକ୍ଷତିର ଆକଳନ ଯଥାଶୀଘ୍ର କରାଯାଇ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି ସେ ସୂଚନା ଦେଇଛନ୍ତି